ପିଏମ୍ ରେଲ୍ ପ୍ରୋଜେକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍ଫରେନ୍ଦିଂ ମାଧ୍ୟମରେ ଅହଜ୍ଞଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଓ ସୂରତ୍ ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି

ସେ କହିଛନ୍ତି କେବାଡ଼ିଆ ସହ ରେଳ ସଂଯୋଗ ସ୍ଥାପନ ଓ ସ୍କରତ୍ ଏବଂ ଅହମ୍ମଦାବାଦ ମେଟ୍ରୋ ପ୍ରକବ୍ଧଗୁଡ଼ିକ ସେହି ଅଞ୍ଚଳର ଅର୍ଥନୈତିକ ବିକାଶରେ ସାହାଯ୍ୟ କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ପ୍ରକଚ୍ଚଗୁଡ଼ିକର କାର୍ଯ୍ୟକାରିତା ସହ ଦେଶରେ କୋବିଡ୍ ସଂକ୍ରମଣ ସମୟରେ ମଧ୍ୟ ମୌଳିକତାଞ୍ଚା ବିକାଶ ବନ୍ଦ୍ ହୋଇ ନାହିଁ ବୋଲି ସମଗ୍ର ବିଶ୍ୱକୁ ସନ୍ଦେଶ ମିଳିଛି ସେ କହିଛନ୍ତି ଏହି ମେଟ୍ରୋ ପ୍ରକଚ୍ଚଗୁଡ଼ିକର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଏଗୁଡ଼ିକ ଭବିଷ୍ୟତର ଆବଶ୍ୟକତାଗୁଡ଼ିକୁ ପୂରଣ କରିପାରିବ ପ୍ରଧାନମନ୍ତ୍ରୀ କହିଛନ୍ତି ମେଟ୍ରୋ ରେଳ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରାଇ ସରକାର ଏକ ସମନ୍ୱିତ ପରିବହନ ବ୍ୟବସ୍ଥା ସ୍ଥାପନ କର୍ ଚର୍ଚ୍ଚନ୍ତି ସେ କହିଛନ୍ତି ମେଟ୍ରୋ ରେଳ ପ୍ରକ୍ସଗୁଡ଼ିକୁ ଅନ୍ୟ ପରିବହନ ବ୍ୟବସ୍ଥାଗୁଡ଼ିକ ସହ ସମନ୍ୱୟରେ କାର୍ଯ୍ୟକାରୀ କରାଯାଉଛି

ସୁରତ୍ ଓ ଅହଜ୍ଞଦାବାଦର ଦ୍ରୁତ ବିକାଶ ଉପରେ ସନ୍ତୋଷ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଦୁଇ ସହର ଆତ୍ମନିର୍ଭର ଭାରତକୁ ଆହୁରି ଶକ୍ତିଶାଳୀ କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ସୁରତ୍ ସହର ବର୍ତ୍ତମାନ ବିଶ୍ୱର ଚତୁର୍ଥ ଦ୍ରତ ବିକାଶମୁଖୀ ନଗରୀ ହୋଇପାରିଛି

ସେ କହିଛନ୍ତି ଦେଶର ବାଣିଜ୍ୟ ରାଜଧାନୀ ମୁମ୍ଭାଇ ସହ ଅହମ୍ମଦାବାଦ ଓ ସୁରତ୍କୁ ବୁଲେଟ୍ ଟ୍ରେନ୍ ମାଧ୍ୟମରେ ସଂଯୋଗ କରାଯିବା ପରେ ଏଗୁଡ଼ିକର ବିକାଶ ବହୁ ଗୁଣ ବୃଦ୍ଧି ପାଇବ ଶ୍ରୀ ମୋଦି କହିଛନ୍ତି ଗାନ୍ଧିନଗର ଦିନେ ସରକାରୀ ଚାକିରିଆ ଓ ବରିଷ୍ଣ ନାଗରିକମାନଙ୍କ ସହର ଭାବେ ପରିଚିତ ଥିଲା କିନ୍ତୁ ସେଠାରେ ବହୁ ପ୍ରମୁଖ ଶିକ୍ଷାନୁଷ୍ଠା ଓ ବୈଷୟିକ ପ୍ରତିଷ୍ଠାନର ସ୍ଥାପନ କରାଯିବାଦ୍ୱାରା ଆଜି ଏହା ଦେଶର ଯୁବସମାଜ ପାଇଁ ଆକର୍ଷଣୀୟ କେନ୍ଦ୍ରରେ ପରିଣତ ହୋଇଛି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଗୁଜରାତ୍ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଓ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ

ସେହି ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ ତାମିଲ୍ନାଡୁ କର୍ଷାଟକ ଅରୁଣାଚଳ ପ୍ରଦେଶ କେରଳ ଓ ମଣିପୁର ରହିଛି

ଡକ୍ଟର ଅଗ୍ନାନୀ କହିଛନ୍ତି ପାର୍ଶ୍ୱ ପ୍ରତିକ୍ରିୟାଗୁଡ଼ିକ ମଧ୍ୟରେ କ୍ୱର ମୁଣ୍ଡବ୍ୟଥା ଓ ବାନ୍ତି ଲାଗିବା ଭଳି ଲକ୍ଷଣମାନ ଥିଲା ସେ କହିଛନ୍ତି ପ୍ରତିଷେଧକ ଟିକା ଦିଆଯିବା ପରେ ପ୍ରତିଷେଧକ ନେଇଥିବା ବ୍ୟକ୍ତିମାନଙ୍କ ଶରୀରରେ ପାର୍ଶ୍ୱ ପ୍ରତ୍ରିକିୟା ଦେଖାଦେଲେ ସେମାନଙ୍କୁ ହସ୍କିଟାଲ୍ ନେଇ ଚିକିତ୍ସା କରିବାର ବ୍ୟବସ୍ଥା କରାଯାଇଛି ସେ କହିଛନ୍ତି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ଏ ସଂକ୍ରାନ୍ତରେ ଆଲୋଚନା କରାଯାଇଛି ଓ କୌଣସି ପ୍ରକାରର ଅସୁବିଧା ଘଟିବାସ୍ଥଳେ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି

ଗତ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋବିଡ୍ ନାଇଷ୍ଟିନ୍ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତ ସରକାରଙ୍କୁ ଏଥିପାଇଁ ଅଭିନନ୍ଦନ କ୍ଷାଇଛନ୍ତି ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବର୍ଷନା କରି ଶ୍ରୀ ରାଜପକ୍ଷେ କହିଛନ୍ତି ଏହି ବିଶ୍ୱବ୍ୟାପୀ ସଂକ୍ରମଣର ମୂଳୋତ୍ପାଟନ ପ୍ରକ୍ରିୟା ଆରମ୍ଭ ହୋଇଗଲା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଶ୍ରୀ ରାଜପକ୍ଷେଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି ସେ କହିଛନ୍ତି ଆମର ବୈଜ୍ଞାନିକ ଓ ସ୍ୱେଚ୍ଛାସେବୀମାନଙ୍କର ଅକ୍ଲାନ୍ତ ଉଦ୍ୟମ କୋବିଡ୍ ନାଇଷ୍ଟିନର୍ ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ସେ କହିଛନ୍ତି ଶୀଘ୍ର ପ୍ରତିଷେଧକ ବିକଶିତ କରିବା ଓ ଏହାକୁ ଦିଆଯିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହୋଇଛି ଏକ ସୁସ୍ଥ ତଥା ରୋଗମୁକ୍ତ ବିଶ୍ୱ ଗଠନ ଦିଗରେ ଏହା ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ମାଳଦୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲିହ୍ ପ୍ରଧାନମନ୍ତ୍ରୀ ମୋଦି ଓ ଭାରତ ସରକାରଙ୍କୁ ଅଭିନନ୍ଦନ କଶାଇଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ସୋଲିହ୍ ଭାରତ କୋବିଡ୍ ନାଇଷ୍ଟିନ୍ ବିପକ୍ଷରେ ଏହାର ସଂଗ୍ରାମରେ ସମ୍ପର୍ଣ୍ଣ ସଫଳ ହେବ ବୋଲି ଦୂଢ଼ୋକ୍ତି ପ୍ରକାଶ କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ କରୋନା ପ୍ରତିଷେଧକ ବାହାର କରିବା ଦିଗରେ ଭାରତର ଉଦ୍ୟମକ୍ତ ଭ୍ୟସୀ ପ୍ରଶଂସା କରିଛନ୍ତି

ଭୁଟାନ୍ ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ୍ ଓ ନେପାଳ ବୈଦେଶିକ ମନ୍ତ୍ରୀ ପ୍ରଦୀପ୍ କୁମାର ଗ୍ୟାୱାଲି ଶ୍ରୀ ମୋଦି ଓ ଭାରତର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଅଭିନନ୍ଦନ ବାର୍ତ୍ତାମାନ ପଠାଇଛନ୍ତି

ସେମାନଙ୍କ ଶରୀରରେ ଭୂତାଣୁର ସାମାନ୍ୟ ଲକ୍ଷଣ ଦେଖାଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶବ୍ୟାପୀ ଚିକିତ୍ସା ମୌଳିକଡାଞ୍ଚାରେ ଅଣାଯାଇଥିବା ଉନ୍ନତି କେନ୍ଦ୍ର ସରକାରଙ୍କ ନିୟମର କଡ଼ାକଡ଼ି ପାଳନ ଓ ଡାକ୍ତର ଚିକିତ୍ସା ସହାୟକ କର୍ମୀ ଓ ସ୍ୱେଚ୍ଛାସେବୀମାନଙ୍କ ନିଷ୍ଠାପର କାର୍ଯ୍ୟ ଯୋଗୁଁ ଆରୋଗ୍ୟ ହାରରେ ଏଭଳି ବୃଦ୍ଧି ଘଟିଛି

ଅଧିକ ନମୁନା ପରୀକ୍ଷା ପାଇଁ ଉଭୟ କେନ୍ଦ୍ର ସରକାର ଓ ଆଇସିଏମ୍ଆର୍ ଦେଶର ବିଭିନ୍ନ ପ୍ରାନ୍ତରେ ଗବେଷଣାଗାର ଗୁଡ଼ିକର ସଂଖ୍ୟା ବୃଦ୍ଧି କରିଚାଲିଛନ୍ତି ମନ୍ତ୍ରଣାଳୟ କହିଛି ଅଧିକ ନମୁନା ପରୀକ୍ଷା ଯୋଗୁଁ ସଂକ୍ରମିତମାନଙ୍କର ଆଗୁଆ ଚିହ୍ନଟ କରାଯାଇ ଠିକ୍ ସମୟରେ ଚିକିତ୍ସା କରାଯାଇପାରୁଛି ଏହାଯୋଗୁଁ ଦୈନିକ ସଂକ୍ରମିତମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି

କୃଷି ମନ୍ତ୍ରଣାଳୟ କହିଛି ସରକାର ସର୍ବନିମ୍ନ ସହାୟକ ମୂଲ୍ୟରେ ଖରିଫ୍ ଫସଲ କ୍ରୟ କରିବା ଜାରି ରଖିଛନ୍ତି